ବିହାର ଇଲେକ୍ସନ୍ ବିହାରରେ ଦ୍ୱିତୟ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ପାଇଁ ପ୍ରଚାର କାର୍ଯ୍ୟ ଆକି ସନ୍ଧ୍ୟାରେ ଶେଷ ହେଉଛି

ରାଜନୈତିକ ଦଳଗୁଡ଼ିକ ଭୋଟର୍ଙ୍କୁ ଆକୃଷ୍ଟ କରିବାପାଇଁ ପ୍ରଚାର କାର୍ଯ୍ୟକୁ ଜୋର୍ଦାର କରିଛନ୍ତି

ମୁଖ୍ୟମନ୍ତ୍ରୀ ନୀତିଶ କୁମାର ସମସ୍ତପୁର ଓ ବାଘାଠାରେ ଆୟୋଜିତ ସଭାରେ ପ୍ରଧାନମନ୍ତ୍ରୀଙ୍କ ସହ ରହିବେ ସୋନପୁରଠାରେ ଏନ୍ଡିଏ ସପକ୍ଷରେ ଭୋଟ୍ ଭିକ୍ଷାକରି ବିଜେପି ସଭାପତି କେପି ନଡ୍ଗା ଆର୍ଜେଡି ଓ କଂଗ୍ରେସକୁ କାତୀୟତା ବିରୋଧୀ କହି ସମାଲୋଚନା କରିଛନ୍ତି ଶ୍ରୀ ନଡ୍ଗା ବିହାରବାସୀ କଶ' ଲକ୍ଷନ ଯୁଗ ବା ଏଲ୍ଇଡି ଯୁଗ ଚାହୁଁଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ଭାଗଲପୁରଠାରେ ଏକ ନିର୍ବାଚନୀ ସଭାକୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ ନୀତିଶ କୁମାର କହିଛନ୍ତି ଯଦି ତାଙ୍କ ଦଳ ସରକାରକୁ ଆସେ ତେବେ ଯେଉଁମାନେ ଶିକ୍ଷା ଋଣ ପରିଶୋଧ କରିପାରି ନାହାନ୍ତି ସେମାନଙ୍କ କ୍ଷେତ୍ରରେ ତାହାକୁ ଛାଡ଼ କରାଯିବ ଅନ୍ୟପକ୍ଷରେ ରାଷ୍ଟ୍ରୀୟ କନତା ଦଳ ନେତା ତେଜସ୍ୱୀ ଯାଦବ କହିଛନ୍ତି ଯଦି ତାଙ୍କ ମହାମେଣ୍ଟ କ୍ଷମତାକୁ ଆସେ ତେବେ ସମାଜର ସବୁ ବର୍ଗର ଲୋକଙ୍କୁ ସମ୍ମାନ ମିଳିବ

ବିକେପିକୁ ସମାଲୋଚନା କରି ବରିଷ କଂଗ୍ରେସ ନେତା ରଣଦୀପ୍ ସିଂହ ସ୍ୱର୍ଯ୍ୟେଓ୍ବାଲା କାହିଁକି ବିହାରକୁ ସ୍ୱତନ୍ତ୍ର ମାନ୍ୟତା ଦିଆଯିବ ନାହିଁ ବୋଲି ପ୍ରଶ୍ନ କରିଛନ୍ତି ଲୋକ ଜନଶକ୍ତି ପାର୍ଟି ସଭାପତି ଚିରାଗ ପାଶ୍ୱାନ୍ ନିର୍ବାଚନ ପରେ ବିକେପି ଏଲ୍କେପି ସରକାର ଗଠନ ସହ 'ସତ୍ ନିଶ୍ଚୟ ଯୋଜନା'ରେ ହୋଇଥିବା ଅନିୟମିତତାର ତଦନ୍ତ କରାଯିବ ବୋଲି କହିଛନ୍ତି ଏତଦ୍ ବ୍ୟତୀତ ଆର୍ଏଲ୍ଏସ୍ପି ପାର୍ଟି ସଭାପତି ଉପେନ୍ଦ୍ର ଖୁସ୍ୱା ଓ ବାମଦଳର ନେତାମାନେ ମଧ୍ୟ ନିର୍ବାଚନ ର୍ୟାଲି ଓ ରୋଡ୍ ଶୋ'କୁ ସମ୍ବୋଧନ କରିଛନ୍ତି

କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ କହିଛି ଏହି ନ୍ତନ ନିୟମ ଦେଶର ସମସ୍ତ ନ୍ତନ ପ୍ରସ୍ତାବିତ ମେଡିକାଲ୍ କଲେକଗୁଡ଼ିକରେ ଲାଗୁ ହେବ

ଏହି ନ୍ନତନ ନିୟମ ଆସନ୍ତା ଶିକ୍ଷାବର୍ଷରୁ ଲାଗୁ ହେବ ତେବେ ଏହି ବିଜ୍ଞପ୍ତି ପ୍ରକାଶ ପାଇବା ପୂର୍ବରୁ ପ୍ରତିଷ୍ଠିତ ହୋଇସାରିଥିବା ମେଡିକାଲ୍ କଲେଜଗୁଡ଼ିକ ପୂର୍ବ ନିୟମ ଅନୁଯାୟୀ କାର୍ଯ୍ୟକାରୀ ହେବ ମେଡିକାଲ୍ ଶିକ୍ଷାନୁଷାନଗୁଡ଼ିକର କାର୍ଯ୍ୟ ଓ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏହି ନ୍ନତନ ଆଇନରେ ମାନ ନିର୍ଦ୍ଧାରିତ ହୋଇଛି ଏହି ଆଇନରେ ମେଡିକାଲ୍ କଲେଜ ପ୍ରତିଷ୍ଠା ଏହାର ଶୈକ୍ଷିକ ସମ୍ଭଳ ଏବଂ ଶିକ୍ଷାଦାନ ଆଦି କ୍ଷେତ୍ରରେ କୋହଳ ବ୍ୟବସ୍ଥା ଗ୍ରହଣ କରାଯାଇଛି ଛାତ୍ରଛାତ୍ରୀଙ୍କ ତାଲିମ୍ ପ୍ରଦାନ ପାଇଁ ଏକ ସ୍ୱୟଂସମ୍ପର୍ଶ୍ଣ ଦକ୍ଷ ବିଜ୍ଞାନଗାର ମେଡିକାଲ୍ କଲେଜରେ ରହିବା ଏବେ ବାଧ୍ୟତାମ୍ରଳକ ହୋଇଛି ସେହିଭଳି ମେଡିକାଲ୍ ଶିକ୍ଷକମାନଙ୍କୁ ତାଲିମ୍ ଦେବାପାଇଁ ଶିକ୍ଷା ୟୁନିଟ୍ ଗଠନ ମଧ୍ୟ ଏହି ନୂତନ ଆଇନରେ ବ୍ୟବସ୍ଥା ହୋଇଛି

ଏହି ଅଞ୍ଚଳଗୁଡ଼ିକ ମଧ୍ୟରେ ଆସାମ ଓଡ଼ିଶା ବିହାର ଛତିଶଗଡ଼ ଆନ୍ଧ୍ରପ୍ରଦେଶ ରାଜସ୍ଥାନ ଏବଂ ହରିୟାଣା ରହିଛି

ପଞ୍ଜାବ ହରିୟାଣା ଉତ୍ତର ପ୍ରଦେଶ ଉତ୍ତରାଖଣ୍ଡ ତାମିଲ୍ନାଡୁ ଚଣ୍ଡିଗଡ଼ ଜମ୍ମୁ ଓ କାଶ୍ମୀର କେରଳ ଏବଂ ଗ୍ରଜ୍ତରାଟ୍ର ଧାନ ସଂଗ୍ରହ କାର୍ଯ୍ୟ କୋର୍ସୋର୍ରେ ଚାଲିଛି

ପ୍ରସ୍ତାବ ଦେଇଥିବା ରାଜ୍ୟଗୁଡ଼ିକ ମଧ୍ୟରେ ତାମିଲ୍ନାଡ଼ୁ କର୍ଷାଟକ ମହାରାଷ୍ଟ୍ର ତେଲଙ୍ଗାନା ଗୁକୁରାଟ୍ ହରିୟାଣା ଉତ୍ତରପ୍ରଦେଶ ଓଡ଼ିଶା ରାଜସ୍ଥାନ ଏବଂ ଆନ୍ଧ୍ରପ୍ରଦେଶ ରହିଛି

ରାଜ୍ୟ ଜଙ୍ଗଲ ମନ୍ତ୍ରୀ ଦାରା ସିଂହ ଚୌହାନ ପର୍ଯ୍ୟଟନ ରତୁକୁ ଆକି ଭର୍ଚୁଆଲ୍ ମାଧ୍ୟମରେ ଉଦ୍ଘାଟନ କରିଛନ୍ତି

କରୋନା ମହାମାରୀ ଓ ପରବର୍ତ୍ତୀ ଲକ୍ଡାଉନ୍ ଯୋଗୁଁ ଜାତୀୟ ଉଦ୍ୟାନ ମାର୍ଚ୍ଚ ମାସରୁ ବନ୍ଦ୍ ରହିଛି ଚଳିତ ଥର ମହାମାରୀ ଯୋଗୁଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ଯେଉଁ ପର୍ଯ୍ୟଟକମାନଙ୍କ ଥର୍ମାଲ୍ ସ୍କାନିଂରେ କୋଭିଡ୍ ନାଇଷ୍ଟିନ୍ ସଂକ୍ରମଣର କୌଣସି ଲକ୍ଷଣ ନ ଥିବ ସେମାନଙ୍କୁ କେବଳ ପାର୍କ ମଧ୍ୟକୁ ପ୍ରବେଶ ପାଇଁ ଅନୁମତି ମିଳିବ ପାର୍କ ଭିତରକୁ ପ୍ରବେଶ କରୁଥିବା ପ୍ରତ୍ୟେକ ପର୍ଯ୍ୟଟକ ଗାଇଡ୍ ଓ ପରିଦର୍ଶନକାରୀ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି ସେହି ଅଞ୍ଚଳର ଦୁଧ୍ୱା ଜଜତୀୟ ଉଦ୍ୟାନ ପିଲିଭିଟ୍ ବ୍ୟାଘ୍ର ସଂରକ୍ଷଣ ଏବଂ କାତରନିଆ ଘାଟ ମଧ୍ୟ ଆଜିଠାରୁ ପର୍ଯ୍ୟଟକମାନଙ୍କ ପାଇଁ ଖୋଲିଛି ପିଲିଭିଟ୍ ବ୍ୟାଘ୍ର ସଂରକ୍ଷଣର ଉପନିର୍ଦ୍ଦେଶକ ନବୀନ ଖଣ୍ଡେଲେୱାଲ ଆକାଶବାଣୀକୁ କହିଛନ୍ତି ପର୍ଯ୍ୟଟକମାନଙ୍କୁ ସ୍ୱାଗତ କରିବାପାଇଁ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଛି

ଆଇପିଏଲ୍ ଆଇପିଏଲ୍ କ୍ରିକେଟ୍ରେ ଆଜି ଦୁଇଟି ମ୍ୟାଚ୍ ଅନୁଷ୍ଠିତ ହେଉଛି

ପ୍ରଥମ ମ୍ୟାଚ୍ଟିରେ ପଞ୍ଜାବ୍ ପାଇଁ କର ବା ମର ପରିସ୍ଥିତି ରହିଛି ପ୍ରେ ଅଫ୍ରେ ସ୍ଥାନ ହାସଲ କରିବାକ୍ ହେଲେ ପଞ୍ଜାବକ୍ ଏହି ମ୍ୟାଚ୍ ଜିତିବାକ୍ ପଡ଼ିବ ସେହିଭଳି ଦ୍ୱିତୀୟ ମ୍ୟାଚ୍ଟି ମଧ୍ୟ ବେଶ୍ ରୋମାଞ୍ଚକର ହେବ କୋଲ୍କାତା ନାଇଟ୍ ରାଇଡର୍ସ ଏବଂ ରାଜସ୍ଥାନ ରୟାଲ୍ସ୍ ଉଭୟ ଆଜିର ମ୍ୟାଚ୍ କିତି ପ୍ରେ ଅଫ୍ରେ ସ୍ଥାନ ହାସଲ କରିବାକୁ ଚେଷ୍ଟା କରିବେ